ଆକାଶବାଣୀ ସମ୍ଭଦ ସହ ସାକ୍ଷାତକାର ବେଳେ ନୀତି ଆୟୋଗ ସଦସ୍ୟ ଭିକେ ପଲ କହିଛନ୍ତି ନିକଟ ଭବିଷ୍ୟତରେ ଏହି ଟିକାକରଣ କାର୍ଯ୍ୟକ୍ରମ ଆହୁରି ତ୍ୱରାନ୍ଧିତ ହେବ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ କୀ ବାତ୍ କାର୍ଯ୍ୟକ୍ରମରେ କୋଭିଡ୍ ଟିକା ନେବା ପାଇଁ ସବ୍ ଯୋଗ୍ୟ ହିତାଧିକାରୀମାନଙ୍କୁ ନିବେଦନ କରିଚ୍ଛନ୍ତି ଇଲେକସନ୍ ଆସାମ ଓ ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ସକାଶେ ଜୋରସୋରରେ ପ୍ରଚାର କାର୍ଯ୍ୟ ଚାଲିଛି ଏପ୍ରିଲ୍ ପହିଲା ତାରିଖ ଦିନ ଏହି ପର୍ଯ୍ୟାୟରେ ଭୋଟ ନିଆଯିବ

ନନ୍ଦିଗ୍ରାମ ସମେତ ଖଡ଼ଗପୁର ସଦର ଓ ମୋୟନା ନିର୍ବାଚନ ମଣ୍ଡଳୀକୁ ଗୁରୁତ୍ୱପୂର୍ଣ୍ଣ ଆସନ ବୋଲି ବିବେଚନା କରାଯାଉଛି ଆସାମରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ ନିର୍ବାଚନ ପ୍ରଚାର ସକାଶେ ଆଜି ହେଉଛି ଶେଷ ଦିନ

ମହିଳା ଭୋଟଦାତାମାନଙ୍କୁ ଆକର୍ଷିତ କରିବା ପାଇଁ ରାଜନୈତିକ ଦଳ ଗୁଡ଼ିକ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି

ଏଥର ନିର୍ବାଚନରେ ଅନେକ ଆସନରେ ପୁରୁଷ ଭୋଟ ଦାତାଙ୍କ ତୁଳନାରେ ମହିଳା ଭୋଟଦାତାଙ୍କ ସଂଖ୍ୟା ଅଧିକ ରହିଥିବାର ଜଣାପଡ଼ିଛି ତେଣେ ତାମିଲନାଡୁରେ ମଧ୍ୟ ଘମାଘୋଟ ପ୍ରଚାର କାର୍ଯ୍ୟ ଚାଲିଛି ଏଆଇଏଡିଏମ୍କେ ଯୁଗ୍ମ ଆବାହକ ତଥା ମୁଖ୍ୟମନ୍ତ୍ରୀ ପଲାନୀ ସ୍ୱାମୀ ଭୋଟଦାତାମାନଙ୍କ ସମର୍ଥନ ଲୋଡ଼ିଛନ୍ତି ଚେନ୍ୱାଇରେ ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଲାବେଳେ ତାଙ୍କ ସରକାରଙ୍କ ସଫଳତା ଗୁଡ଼ିକ ଉପରେ ସେ ଆଲୋକପାତ କରିଛନ୍ତି ଡିଏମ୍କେ ନେତା ଏମ୍କେ ଷ୍ଟାଲିନ୍ ଭେଲୋର ଓ ଆଖପାଖ କିଲ୍ଲା ଗୁଡ଼ିକରେ ନିର୍ବାଚନ ପ୍ରଚାର କଲାବେଳେ ଶାସକ ଦଳକୁ ସ୍ୱାର୍ଥପର ବୋଲି ଅବିହିତ କରିବା ସଙ୍ଗେ ସଙ୍ଗେ ଲୋକମାନଙ୍କ କଲ୍ୟାଣ ପାଇଁ ଶାସକ ଦଳ କଦାପି ଧ୍ୟାନ ଦେଇନଥିବାର ଅଭିଯୋଗ କରିଛନ୍ତି ତାମିଲନାଡୁ ନିର୍ବାଚନ ପାଇଁ ବିଜେପିର ଭାରପ୍ରାପ୍ତ ଅଧିକାରୀ ସିଟି ରବି କହିଛନ୍ତି କେନ୍ଦ୍ର ସରକାରଙ୍କ ସହ ମିଶି କୌଣସି ରାଜ୍ୟ ସରକାର ଅଭିବୃଦ୍ଧି ହାସଲ କରିବାର ନିଶ୍ଚିତ ସମ୍ଭବ ହେବ ଆକାଶବାଣୀ ସମ୍ଭାଦଦାତା ଜଣାଇଛନ୍ତି ରାଜ୍ୟରେ ପ୍ଲାଇଙ୍ଗ୍ ସ୍କାର୍ଡ୍ ଓ ଦ୍ୱାରା ନଗଦ ଅର୍ଥ ସୁନାରୁପା ଓ ଉପହାର ସାମଗ୍ରୀ ଆଦାନ ପ୍ରଦାନ ଉପରେ ତୀକ୍ଷ୍ମ ଦୃଷ୍ଟି ରଖାଯାଇଛି ଅନେକ ଲୋକଙ୍କ ଘର ଉପରେ ଚଢ଼ଉ ମଧ୍ୟ କରାଯାଇଛି

ଗୋଆ ହେଉଛି ଦେଶର ପ୍ରଥମ ରାଜ୍ୟ ଯେଉଁଠି ସବୁ ପରିବାରକୁ ନଳ ଯୋଗେ ପାଣି ଯୋଗାଇ ଦିଆଯାଉଛି ତା ତଳକୁ ତେଲେଙ୍ଗାନା ଓ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ରହିଛି

ସାମରିକ ସରକାରକୁ ବିରୋଧ କରି ହଜାର ହଜାର ସଂଖ୍ୟକ ଲୋକ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ଶ୍ରୀମତୀ ତାଏ କହିଛନ୍ତି ଶାନ୍ତିର ସହ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଶହ ଶହ ସଂଖ୍ୟକ ଛାତ୍ରଛାତ୍ରୀ ଶ୍ରମିକ ଶ୍ରମିକ ନେତା ଓ ଶିଶୁମାନଙ୍କୁ ମ୍ୟାମାର୍ର ସାମରିକ ସରକାରଙ୍କ ଦ୍ୱାରା ହତ୍ୟା ଅତ୍ୟନ୍ତ ଦୁଃଖଦ ଘଟଣା ଯାହା ବିଶ୍ୱବାସୀଙ୍କ ବିବେକକୁ ଆନ୍ଦୋଳିତ କରିଛି ବର୍ମାର ଲୋକମାନଙ୍କୁ ଶାନ୍ତି ଓ ସମୃଦ୍ଧି ହାସଲ କରିବା ଦିଗରେ ସେଠାରେ ଗଣତନ୍ତ୍ରର ପୁନଃ ପ୍ରତିଷ୍ଠା ପାଇଁ ତାଙ୍କ ଦେଶ ସଦାସର୍ବଦା ସମର୍ଥନ କରିବ ବୋଲି ସେ କହିଛନ୍ତି ବାଙ୍ଗଲାଦେଶ କୋଭିଡ୍ ପଡ଼ୋଶୀ ରାଷ୍ଟ୍ର ବାଙ୍ଗଲାଦେଶରେ ମଧ୍ୟ କୋଭିଡ୍ ନାଇଣ୍ଟିନ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାର ଖବର ମିଳିଛି

ଜୟଶଙ୍କର ବୈଦେଶିକ ମନ୍ତ୍ରୀ ଡକୁର ଏସ୍ ଜୟଶଙ୍କର ତାଜିକିସ୍ତାନ ଦୁସାନବେଠାରେ ଆଜି ନବମ ମନ୍ତ୍ରୀୟ ବୈଠକରେ ଯୋଗ ଦେବେ ତିନି ଦିନିଆ ଗସ୍ତରେ ଯାଇ ଶ୍ରୀ ଜୟଶଙ୍କର ଗତକାଲି ଦୁସାନବେରେ ପହଞ୍ଚିବା ପରେ ଆଫ୍ଗାନିସ୍ତାନ ରାଷ୍ଟ୍ରପତି ଅଶ୍ରଫ୍ ଘନିଙ୍କୁ ସାକ୍ଷାତ କରିଥିଲେ ଉଭୟ ନେତା ଶାନ୍ତିପ୍ରକ୍ରିୟା ସଂକ୍ରାନ୍ତରେ ବିଭିନ୍ନ ଦିଗ ଗୁଡ଼ିକ ଉପରେ ଆଲୋଚନା କରିଥିବାର ଖବର ମିଳିଛି ହାର୍ଟ୍ ଅଫ୍ ଏସିଆ ଇସ୍ତାନ୍ବୁଲ୍ ପ୍ରୋସେସ୍ ଅଧୀନରେ ବାଣିଜ୍ୟ ବ୍ୟବସାୟ ଓ ପୁଞ୍ଜିନିବେଶ ପାଇଁ ଆସ୍ଥା ସୃଷ୍ଟିକାରୀ ପଦକ୍ଷେପ ଦିଗରେ ଭାରତ ମୁଖିଆ ଭୂମିକା ଗ୍ରହଣ କରୁଥିବାରୁ ଏହି ଅଞ୍ଚଳ ଆଫ୍ଗାନିସ୍ତାନ ମଧ୍ୟରେ ଅଧିକ ଅର୍ଥନୈତିକ ସହଯୋଗ ପାଇଁ ଆଞ୍ଚଳିକ ସଂଯୋଗ ସ୍ଥାପନ ଦିଗରେ ଅଧିକ ପଦକ୍ଷେପ ନେବା ସକାଶେ ଏହି ସମ୍ମିଳନୀରେ ଗୁରୁତ୍ୱାରୋପ କରାଯିବ ଏହି ଅବସରରେ ଅନ୍ୟ ଅଂଶଗ୍ରହଣକାରୀ ଦେଶଗୁଡ଼ିକର ନେତାମାନଙ୍କୁ ମଧ୍ୟ ସେ ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି

ଏହି ପୁସ୍ତକ ଖୁଚୁରା ବିକ୍ରୟ କେନ୍ଦ୍ର ଓ ଅନ୍ଲାଇନ୍ ମାଧ୍ୟମରେ ଉପଲବ୍ଧ ଅଛି

ଅନେକ ଥର ଟ୍ୱିଟ୍ କରି ଶ୍ରୀ ମୋଦୀ କହିଛନ୍ତି ପୁସ୍ତକର ଏହି ନୂଆ ସଂସ୍କରଣରେ ଛାତ୍ରଛାତ୍ରୀ ପିତାମାତା ଓ ଶିକ୍ଷକମାନଙ୍କର ମତାମତକୁ ସ୍ଥାନ ଦିଆଯାଇଛି ପିତାମାତା ଓ ଶିକ୍ଷକମାନଙ୍କ ସ୍ୱାର୍ଥରକ୍ଷା ହେଲା ଭଳି କେତେକ ଉପାଦେୟ ବିଷୟ ମଧ୍ୟ ନୂଆ କରି ସ୍ଥାନ ପାଇଛି ପରୀକ୍ଷା ପୂର୍ବରୁ ଚିନ୍ତାମୁକ୍ତ ରହିବାର ଆବଶ୍ୟକତା ଉପରେ ଏହି ପୁସ୍ତକରେ ଗୁରୁତ୍ୱାରୋପ କରାଯାଇଛି ଶରଦ ପାୱାର ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି ମୁଖ୍ୟ ଶରଦ ପାୱାର୍ ଗତ ରବିବାର ସନ୍ଧ୍ୟାରେ ତଳି ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଦକ୍ଷିଣ ମୁମ୍ବାଇର ବ୍ରିଚ୍ କାଣ୍ଡି ହସିଟାଲ୍ରେ ଭର୍ତ୍ତି କରାଯାଇଛି ଏନ୍ସିପି ନେତା ନବାବ ମଲ୍ଲିକ କହିଛନ୍ତି ଶରଦ ପାୱାର୍ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଯାଞ୍ଚ କରିବା ଲାଗି ବ୍ରିଚ୍ କାଣ୍ଡି ହସ୍ୱିଟାଲ୍କୁ ନିଆଯାଇଥିଲା

ଶ୍ରୀ ପାୱାରଙ୍କର ଗଲ୍ବ୍ଲାଡର୍ ଅସ୍ତ୍ରୋପ୍ରଚାର କରାଯିବ ଅମରନାଥ ଯାତ୍ରା ପବିତ୍ର ଅମରନାଥ ଯାତ୍ରା ପାଇଁ ଯାତ୍ରୀମାନେ ଏପ୍ରିଲ୍ ପହିଲାରୁ ପଞ୍ଜିକରଣ କରିପାରିବେ ଉଭୟ ବାଲତାଲ ଓ ଚନ୍ଦନୱାଡି ପଥରେ ଅମରନାଥ ଯାତ୍ରା ପାଇଁ ସାରା ଦେଶର ନିର୍ଦ୍ଦିଷ୍ଟ ବ୍ୟାଙ୍କ୍ ଶାଖା ଗୁଡ଼ିକରେ ପଞ୍ଜିକରଣ ପାଇଁ ସୁବିଧା ଉପଲବ୍ଧ ରହିଛି